ପୂର୍ବରୁ ହରିଦ୍ୱାରଠାରେ ପହଞ୍ଚବା ପରେ ସେ ପ୍ରଥମ ଜ୍ଞାନକ୍ୟୁକ୍ ଉଦ୍ଘାଟନ କରିଥିଲେ ଉତ୍ତରାଖଣ୍ଡ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ହରିଦ୍ୱାରର ପତଞ୍ଜଳି ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ ଏହାର ଆୟୋଜନ କରାଯାଇଛି

ସେହି ସବୁ ଉଦ୍ୟୋଗ କ୍ଷେତ୍ର ପାଇଁ ସରକାରୀ ସହାୟତା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହି ଘୋଷଣା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହିସବୁ ପଦକ୍ଷେପ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଉନ୍ନତି ସାଧନ କରିବ ଏହି କ୍ଷେତ୍ର ନିଯୁକ୍ତି ସୃଷ୍ଟିରେ ବଡ ଭୂମିକା ନେଇ ଆସୁଥିବାବେଳେ ଅର୍ଥନୀତିର ବିକାଶରେ ମଧ୍ୟ ଗୁରୁତବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି

ଗଭରମେଣ୍ଟ ଇ ମାର୍କେଟ୍ପ୍ଲେସ୍ର ଗ୍ରାହକ ହେବାକୁ ସମସ୍ତ କେନ୍ଦ୍ର ସରକାରୀ କମ୍ପାନୀଗୁଡ଼ିକ ପାଇଁ ଆବଶ୍ୟକୀୟ ହୋଇପଡିଥିବାର ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦି କହିଛନ୍ତି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବାୟୁ ପ୍ରଦ୍ଷଣ ଓ ଜଳ ପ୍ରଦ୍ଷଣ ନିୟନ୍ତ୍ରଣ ନିୟମ ଅଧୀନରେ ଅନୁମତି ନେବା କେବଳ ମାଧ୍ୟତାମୂଳକ କରାଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ସଂସ୍କାର ଓ ସରକାର ନେଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ଯୋଗୁଁ ଭାରତରେ ସହଜରେ ବ୍ୟବସାୟ କରିବା ସହଜ ହୋଇପାରିଛି

ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ସମସ୍ୟାଗୁଡ଼ିକର ସମାଧାନ ଏବଂ ରଣପ୍ରାପ୍ତି ଅଧିକ ସୁଗମ ହୋଇପାରିବ ଆସୋଚମ୍ର ସାଧାରଣ ସମ୍ପାଦକ ଉଦୟ କୁମାର ବର୍ମା ଗତକାଲି ନୁଆଦିଲ୍ଲୀରେ କହିଛନ୍ତି ସରକାରଙ୍କ ଏଭଳି ପଦକ୍ଷେପ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକୁ ଅଧିକ ଉତ୍ସାହିତ କରିବ ଭାରତର ଏହି କ୍ଷେତ୍ରକୁ ସରକାରଙ୍କର ଏହା ଦୀପାବଳି ଉପହାର ବୋଲି ସେ ବର୍ଷନା କରିଛନ୍ତି

ଏହି ଅଧ୍ୟାଦେଶଦ୍ୱାରା ଦେଶରେ କର୍ପୋରେଟ୍ ଅନୁପାଳନ ସହ ବ୍ୟବସାୟ କରିବା ଅଧିକ ସହଜ ହୋଇପାରିବ

ଏଭଳି ଅଧ୍ୟାଦେଶ ଜାରି କରିବାଲାଗି ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ କେନ୍ଦ୍ର କ୍ୟାବିନେଟ୍କୁ ସମ୍ମତି ପ୍ରଦାନ କରିଥିଲେ

ପ୍ରସାଦ ଫାଇନାନସିଆଲ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବୈଷୟିକ ଶକ୍ତି ଜରିଆରେ ସାଧାରଣ ନାଗରିକଙ୍କୁ ସଶକ୍ତ କରିବା ପାଇଁ ଆଶା ରଖିଛନ୍ତି

ଆଧାର ସମ୍ପର୍କରେ ମତଦେଇ ସେ କହିଛନ୍ତି ଯେ ଆଧାର ଡାଟା ସୁରକ୍ଷିତ ଓ ନିରାପଦ ଏହାର ତଥ୍ୟକୁ କେବେ ଚୋରି କରାଯାଇପାରିବ ନାହିଁ ବୋଲି ସେ ଦୋହରାଇଛନ୍ତି କୃତ୍ରିମ ବୃଦ୍ଧିମତାକୁ ମାନବିକତାର ସ୍ୱର୍ଶ ଦେଇ ବ୍ୟବହାର କରିବାକୁ ସେ ଆହ୍ୱାନ ଜଣାଇଛନ୍ତି

ମଙ୍ଗଳବାର ଦିନ ଭୋଟ୍ଗଣତି କରାଯିବ

ଛତିଶଗଡ ଇଲେକୁନ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଗୁଡ଼ିକ ଯାଞ୍ଚ କରାଯାଉଛି

ସୋମବାରକୁ ପ୍ରାର୍ଥ୍ୟପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି

ଅର୍ଥ ମନ୍ତ୍ରଣାଳୟର ସ୍ନଚନା ଅନୁସାରେ ଉତ୍ତରପ୍ରଦେଶ ବିହାର ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଏବଂ କର୍ଷ୍ଣାଟକ ଭଳି ରାଜ୍ୟରେ ଅଟଳ ପେନ୍ସନ ଯୋଜନାରେ ପଞ୍ଜିକରଣ ସଂଖ୍ୟା ସର୍ବାଧକ ରହିଛି ଟ୍ରମ୍ପ ଚାଇନା ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ ଚୀନ୍ ସହିତ ଏକ ନ୍ୟାୟସଙ୍ଗତ ବାଣିଜ୍ୟ କାରବାର ନେଇ ଆଶାବାଦୀ ଅଛନ୍ତି

ହ୍ୱାଇଟ୍ ହାଉସ୍ଠାରେ ସାମ୍ବାଦିକମାନଙ୍କୁ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଚୀନ୍ ସହିତ ବ୍ୟବସାୟିକ ସହଯୋଗ ସମସ୍ତଙ୍କ ନିମନ୍ତେ ନିୟମ ଅନୁଯାୟୀ ହେବା ଆବଶ୍ୟକ କିନ୍ତୁ ଏହା ଆମେରିକା ପାଇଁ ଏକ ଭଲ ବ୍ରଝାମଣା ହେବ ସେ କହିଛନ୍ତି ଶିଖର ବୈଠକ କାଳରେ ତାଙ୍କର ସି ଜନ୍ ପିଙ୍ଗଙ୍କ ସହିତ ନୈଶ ଭୋଜିର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ସେମାନେ ଏହି ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବେ

ମହିଳା ସିଙ୍ଗଲ୍ୱରେ ସୟାଲି ରାଣେ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି

ୱେଦର ଜେକେ ଲଦାଖ ପ୍ରବଳ ତୁଷାରପାତ ଯୋଗୁଁ ଜାନ୍ମୁ କାଶ୍କୀରର ଲଦାଖ ଅଞ୍ଚଳ କ୍ରମାଗତ ଭାବେ ତୂତୀୟ ଦିନ ପାଇଁ କାଶ୍ମୀର ଉପତ୍ୟକାରୁ ବିଚ୍ଛିନ୍ନ ହୋଇରହିଛି ରାଜ୍ୟ ଟ୍ରାଫିକ ପୁଲିସର କହିବା ଅନୁସାରେ ରାତିରେ ସାନି ତୁଷାରପାତ ଯୋଗୁଁ ରାସ୍ତା ଖସଡିଆ ହୋଇପଡିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି